ମୁସଲମାନ ମହିଳା ବିବାହ ସମ୍ପର୍କୀତ ଅଧିକାର ସ୍ତରକ୍ଷା ବିଲ୍ ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ କରାଯିବ ଜାମ୍ମୁ କାଶ୍ମୀରରେ ପ୍ରବଳ ଶୀତଲହରି ଅବ୍ୟାହତ

ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ୱଚନା ଦେଇ ଏନ୍ଆଇଏ ର ଆଇଜି ଆଲୋକ ମିତଲ କହିଛନ୍ତି ହରକତ ଉଲ୍ ହର୍ବ ଇ ଇସଲାମ୍ ନାମରେ ଏହି ସନ୍ତାସବାଦୀ ସଂସ୍ଥା ଦିଲ୍ଲୀ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସିରିଜ୍ ବିସ୍ଫୋରଣ କରିବାକୁ ପ୍ରସ୍ତୁତି ଚଳାଇଛି

ଉତ୍ତରପ୍ରଦେଶର ଆମ୍ରୋହା ନିବାସୀ ମୁଫତି ସୋହେଲ୍ ଏହି ସଂଗଠନର ମୁଖ୍ୟ ବୋଲି ଶ୍ରୀ ମିତଲ କହିଛନ୍ତି

ଏହି ସନ୍ଦିଗ୍ର ବ୍ୟକ୍ତିମାନେ ରିମୋଟ୍ କଷ୍ଟ୍ରୋଲ୍ ବମ୍ ତିଆରି କରୁଥିବା ସନ୍ଦେହ କରାଯାଉଛି ବୋଲି ଏନ୍ଆଇଏ ଆଇଜି ସ୍ବଚନା ଦେଇଛନ୍ତି ପାର୍ଲାମେଣ୍ଟ ପ୍ରାୟ ଏକସପ୍ତାହ ଅବକାଶ ପରେ ସଂସଦର ଉଭୟ ଗୃହର ବୈଠକ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଲୋକସଭାରେ ଆସନ୍ତାକାଲି ମୁସଲମାନ ମହିଳା ବିବାହ ସମ୍ପର୍କୀତ ଅଧିକାର ସୁରକ୍ଷା ବିଲ୍ ଉପସ୍ଥାପିତ ହେବ ତିନିତଲାକ୍ ପ୍ରଥା ଅବୈଧ ବୋଲି ଘୋଷଣା କରିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ତିନିଥର ତଲାକ ବୋଲି କହି ପତ୍ନୀମାନଙ୍କୁ ଛାଡ଼ପତ୍ର ଦେଉଥିବା ପୁରୁଷମାନଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ବ୍ୟବସ୍ଥା ଏହି ବିଲ୍ରେ ରହିଛି

ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍ ଉପସ୍ଥାପନ କରିବେ ମୁସଲମାନ ମହିଳାମାନଙ୍କର ବିବାହ ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସ୍ୱାମୀମାନଙ୍କର ଦ୍ୱାର ତଲାକ୍ ଉଚ୍ଚାରଣ ଯୋଗୁଁ ଛାଡ଼ପତ୍ର ବ୍ୟବସ୍ଥାକୁ ନିଷେଧ କରିବା ଏହି ବିଲ୍ର ମୂଳଲକ୍ଷ୍ୟ ତିନିତଲାକ୍ ପ୍ରଥା ଅବୈଧ ବୋଲି ଘୋଷଣା କରିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ତିନିଥର ତଲାକ ବୋଲି କହି ପତ୍ନୀମାନଙ୍କୁ ଛାଡ଼ପତ୍ର ଦେଉଥିବା ପୁରୁଷମାନଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ବ୍ୟବସ୍ଥା ଏହି ବିଲ୍ରେ ରହିଛି

ଲୋକସଭାରେ ପାର୍ଟିର ସବୁ ସାଂସଦମାନେ ଉପସ୍ଥିତ ରହିବା ପାଇଁ ବିକେପି ଏକ ତିନିଧାଡ଼ିଆ ହ୍ୱିପ୍ ଜାରି କରିଛି ପିଏମ୍ ଏଚ୍ପି ହିମାଚଳ ପ୍ରଦେଶରେ ବିଜେପି ସରକାର ଗଠନର ଏକ ବର୍ଷ ପୂର୍ଭି ପାଳନ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଗସ୍ତ କରିବେ

ମୋଦି ତେଲେଙ୍ଗାନା ସିଏମ୍ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଅପରାହୁରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ତେଲେଙ୍ଗାନାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜୟଲାଭ କରିବା ପରେ ଶ୍ରୀ ରାଓ ପ୍ରଥମଥର ଲାଗି ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି

ଏପରିକି କେତେକ ସ୍ଥାନରେ ତାପମାତ୍ରା ଅତ୍ୟଧିକ ହ୍ରାସ ପାଇଥିବା ଯୋଗୁଁ ସେଠାରେ ପାଣି ବରଫ ପାଲଟି ଯାଇଛି

ପାକ୍ ମଡର ପାକିସ୍ତାନର ପୂର୍ବତନ ସାଂସଦ ସଇଦ୍ ଅଲ୍ଲୀ ରାଜା ଆବିଦି ଗତକାଲି ରାତିରେ କରାଚିଠାରେ ନିଜ ବାସଭବନ ସମ୍ମୁଖରେ ଆତତାୟୀଙ୍କ ଗ୍ରଳିମାଡ଼ରେ ପ୍ରାଣ ହରାଇଛନ୍ତି ଆକ୍ମଣ ବେଳେ ଆବିଦି ନିଜ କାରରେ ଏକ୍ଟିଆ ଥିଲେ ବୋଲି ଜଣାପଡ଼ିଛି ଆହତ ଅବସ୍ଥାରେ ତାଙ୍କ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ରାଷ୍ଟ୍ରପତି ଆରିଫ୍ ଆଲ୍ଭି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଆବିଦିଙ୍କର ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ମାମଲାରେ ଆବିଦିଙ୍କର ଅଙ୍ଗରକ୍ଷୀଙ୍କୁ ଗିରଫ୍ କରାଯାଇଛି

ବର୍ଷା ଯୋଗୁଁ ଉପକୃଳବର୍ତ୍ତୀ ମହ୍ୟଜୀବୀମାନଙ୍କର ଗ୍ରାମଗୁଡ଼ିକର ରାସ୍ତା ଧୋଇହୋଇଯିବା ସହ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଛି ଉପକୂଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାମାନଙ୍କୁ କୁହାଯାଇଛି

ଜେକେ ଟେରରିଷ୍ଟ କାଶ୍ମୀର ଉପତ୍ୟକାରେ ହିଜବୁଲ୍ କମାଣ୍ଡର ରିଆଜ ନାଇକୋର ଗାଁ ପାଖରେ ଥିବା ପୁଲୁୱାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୋରା ଜଙ୍ଗଲ ଭିତରେ ନିରାପତ୍ତା ବାହିନୀ ଯବାନମାନେ ସନ୍ତାସବାଦୀମାନଙ୍କର ଏକ ଆଡ଼ାସ୍ଥଳୀକୁ ଠାବ କରିଛନ୍ତି ପୁଲିସ୍ କହିଛି ଆଜି ସକାଳୁ ସେହି ଅଞ୍ଚଳକୁ ଘେରାଉ କରାଯାଇ ଖାନତଲାସ ଅଭିଯାନ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ କେହି ସନ୍ତ୍ରାସବାଦୀ ଧରାପଡ଼ି ନାହାନ୍ତି ଏକ୍ସପୋର୍ଟ୍ ବିଶ୍ୱର ପ୍ରତିଟି ଦେଶକୁ ବିଭିନ୍ନ ସାମଗ୍ରୀ ରପ୍ତାନୀ କରିବା ଉଦ୍ଦେଶ୍ୟରେ ଭାରତ ଏକ ସ୍ପତନ୍ତ୍ର ନୀତି ପ୍ରସ୍ତୁତ କରୁଛି ଆସନ୍ତା ବର୍ଷ ସୁଦ୍ଧା ଦେଶର ସାମଗ୍ରୀକ ଅର୍ଥନୈତିକ ବିକାଶରେ ରପ୍ତାନୀ ପ୍ରକ୍ରିୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ନୀତି ପ୍ରସ୍ତୁତ କରାଯାଉଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି

ତେବେ ଏହି କ୍ଷେତ୍ରରେ ଆଫ୍ରିକା ଏବଂ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ଅଧିକ ସମ୍ଭାବନା ଥିବା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳକୁ ରପ୍ତାନୀ ପ୍ରକ୍ୟିାକୁ ଅଧିକ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଏହି ସ୍ନତନ୍ତ୍ର ନୀତି ପ୍ରସ୍ତତ କରାଯାଉଛି ବିଶ୍ୱ ବାଣିଜ୍ୟ କାରବାରରେ ମାନ୍ଦା ଅବସ୍ଥା ଦେଖାଦେଇଥିବା ବେଳେ ଭାରତୀୟ ରପ୍ତାନୀ ପ୍ରକ୍ରିୟାରେ ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ପ୍ରଭ୍ କହିଚ୍ଛନ୍ତି

ଦେଶର ବିଭିନ୍ନ ସ୍ଥାନରୁ ଏଥିଲାଗି ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛି ମୁଖ୍ୟତଃ ଜୀବନବ୍ୟାପୀ ସାଧନା ବୃତ୍ତିଗତ ଏବଂ ସୌଖିନ ଚିତ୍ର ଉତ୍ତୋଳନକାରୀ ଭଳି ତିନୋଟି ବର୍ଗରେ ଚିତ୍ର ଉତ୍ତୋଳକଙ୍କୁ ସମ୍ମାନୀତ କରାଯିବ ସେହିପରି ବୃତ୍ତିଗତ କ୍ଷେତ୍ରରେ ଦୁଇଟି ବିଭାଗ ରଖାଯାଇଛି

ଜୀବନବ୍ୟାପୀ ସାଧନା ସମ୍ମାନ ପାଇଁ ତିନିଲକ୍ଷ ଟଙ୍କା ରଖାଯାଇଛି

ବେଆଇନ୍ ଭାବେ ପଶ୍ର ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗିରଫ୍ କରାଯାଇଛି ବୋଲି କୁହାଯାଇଛି

ମୋତିପୁରର ଷ୍ଟେସନ୍ ଅଧିକାରୀ ହେମନ୍ତ କୁମାର ଗୌର୍ ଏ ସମ୍ପର୍କରେ ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି ଶ୍ରୀ ରାନ୍ଧୱା ଏବଂ ତାଙ୍କର ସାଥୀ ମହେଶ ଭିରାଜଦାର୍ ଗତ କିଛି ଦିନ ହେବ ସମ୍ପ୍ରକ୍ତ ଅଞ୍ଚଳରେ ଅବସ୍ଥାନ କରୁଥିଲେ ଏବଂ ବନବିଭାଗ ପକ୍ଷରୁ ସେମାନଙ୍କର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯାଇଥିଲା